ରେଳବାଇ କହିଛି ଏହି ଟ୍ରେନ୍ ଗୁଡ଼ିକରେ ଉଭୟ ଶୀତତାପ ନିୟନ୍ତ୍ରିତ ଓ ଅଣଶୀତତାପ ନିୟନ୍ତ୍ରିତ ବଗିମାନ ରହିବ ଏଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ରିର୍ଜଭ୍ଡ ଟ୍ରେନ୍ ରହିବ ସାଧାରଣ କୋଚ୍ଗୁଡ଼ିକରେ ମଧ୍ୟ ରିଜର୍ଭ ସିଟ୍ ରହିବ କୌଣସି ଅନ୍ରିଜର୍ଭଡ କୋଚ୍ ଏହି ଟ୍ରେନ୍ଗୁଡ଼ିକରେ ରଖାଯିବ ନାହିଁ

ରେଳ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ଚଳାଚଳକରୁଥିବା ଶ୍ରମିକ ସ୍କେଶାଲ ଟ୍ରେନ୍ ଓ ସ୍କେଶାଲ ଏସି ଟ୍ରେନ୍ଗୁଡ଼ିକ ବ୍ୟତୀତ ଏହି ସ୍କେଶାଲ ଟ୍ରେନ୍ଗୁଡ଼ିକ ଚଳାଚଳ କରିବ ମନ୍ତ୍ରଶାଳୟ କହିଛି ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ସମସ୍ତ ମେଲ୍ ଏକ୍ନପ୍ରେସ୍ପାସେଞ୍ଜର ଓ ସହର ତଳି ଟ୍ରେନ୍ସେବା ଗୁଡ଼ିକ ବାତିଲ ରହିବ ଏହି ଟ୍ରେନ୍ଗୁଡ଼ିକ ପାଇଁ ଭଡା ସ୍ୱାଭାବିକ ରହିବ ଓ ସାଧାରଣ କୋଚ୍ ଗୁଡ଼ିକ ପାଇଁ ସେକେଣ୍ଡ ସିଟିଂ ଭଡା ଦେବାକୁ ପଡିବ ପ୍ରତ୍ୟେକ ଯାତ୍ରୀଙ୍କ ବସିବା ପାଇଁ ସିଟ୍ ଯୋଗାଇ ଦିଆଯିବ ଯାତ୍ରୀ ଭଡା ମଧ୍ୟରେ ଖାଇବା ଖର୍ଚ୍ଚ ଅନ୍ତର୍ଭୁକ୍ତ ହେବ ନାହିଁ ଟିକଟ ବୃକିଂ ସମୟରେ ଖାଇବା ଓ ଇ କ୍ୟାଟରିଙ୍ଗ ସେବା ବ୍ୟବସ୍ଥା ବାତିଲ ରଖାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଷ୍ଟେସନ ଗୁଡ଼ିକରେ ପୁଡ୍ ପ୍ଲାକା ସମେତ ସମସ୍ତ ଦୋକାନ ଖୋଲାରହିବ ଓ କେବଳ ସେଗୁଡ଼ିକରୁ ଖାଦ୍ୟ ନେଇ ଟ୍ରେନ୍ ଭିତରେ ଖୁଆଯାଇପାରିବ ଏହି ଟ୍ରେନ୍ଗୁଡ଼ିକ ପାଇଁ କେବଳ ଅନ୍ଲାଇନ୍ ମଧ୍ୟମରେ ଆଇଆର୍ସିଟିସି ଓ୍ପେବସାଇଟ୍ ଓ ମୋବାଇଲ ଆପ୍ରୁ ଇ ଟିକଟିଂ କରାଯାଇପାରିବ

ତେବେ ଓ୍ୱେଟି ଲିଷ୍ଟ ଟିକଟଧାରୀମାନଙ୍କୁ ଟିକଟରେ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ଏହି ଟ୍ରେନ୍ଗୁଡ଼ିକ ପାଇଁ ତତ୍କାଳ ଓ ପ୍ରିମିୟମ ତତ୍କାଳସେବାକୁ ମଧ୍ୟ ଅନୁମତି ଦିଆଯାଇନାହିଁ କେବଳ ଯେଉଁ ଯାତ୍ରୀମାନଙ୍କ ପାଖରେ କନଫରମ୍ଡ ଟିକଟ ଥିବ କେବଳ ସେହି ଯାତ୍ରୀମାନଙ୍କୁ ରେଳଷ୍ଟେସନ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ସମସ୍ତ ଯାତ୍ରୀଙ୍କୁ ମାସ୍କ ପରିଧାନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ଯାତ୍ରୀମାନେ ରେଳଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ରେଳଷ୍ଟେସନରୁ ବାହାରକୁ ଯିବା ପର୍ଯ୍ୟ ମାସ୍କ ପରିଧାନ କରିବେ

ଏହାପରେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ଯେଉଁଯାତ୍ରୀମାନଙ୍କ ଠାରେ ସଂକ୍ରମଣର କୌଣସି ଲକ୍ଷଣ ନଥିବ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ଯାତ୍ରୀମାନେ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସଂମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା କ୍କାରି କରାଯାଇଥିବା ନିୟମାବଳୀ ଗୁଡ଼ିକୁ ପାଳନ କରିବାକୁ ହେବ ଯାତ୍ରୀମାନଙ୍କୁ ଆରୋଗ୍ୟସେତୁ ଆପ୍ ଡାଉନ୍ଲୋଡ କରିବା ଓ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି

ଏଥିପାଇଁ ସରକାର ଏପର୍ଯ୍ୟନ୍ତ ସ୍କେଶାଲ ଏୟାର ଇଣ୍ଡିଆ ବିମାନଗୁଡ଼ିକୁ ମୁତୟନ କରିଛନ୍ତି

ବର୍ଲିନସ୍ଥିତ ଭାରତୀୟ ଦୂତାବାସରେ ଏଥିପାଇଁ ଜର୍ମାନୀରେ ଥିବା ବହୁସଂଖ୍ୟକ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପଞ୍ଜିକରଣ କରିଛନ୍ତି ଯାତ୍ରୀମାନଙ୍କୁ ଏଥିପାଇଁ ବିମାନ ଭଡ଼ା ଦେବାକୁ ହେବ ଓ ଭାରତରେ ପହଞ୍ ପରେ ସେମାନେ ପୃଥକୀକରଣ କେନ୍ଦ୍ର ଗୁଡ଼ିକରେ ରହିବାକୁ ପଡିବ

ଭିପି ଅମ୍ପନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ଅମ୍ପନ ପୂର୍ଣ୍ଣିବାତ୍ୟା ଯୋଗୁଁ ଓଡ଼ିଶା ଓ ପଣ୍ଢିମବଙ୍ଗରେ ଧନଜୀବନର ଘଟିଥିବା କ୍ଷୟକ୍ଷତି ନେଇ ସେ ମର୍ମାହତ ହୋଇଛନ୍ତି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ନାଇଡୁ ଲୋକମାନଙ୍କୁ ଠିକ୍ ସମୟରେ ନିରାପଦ ସ୍ଥାନରେ ପହଞ୍ଚାଯାଇପାରିଥିବାରୁ ଦୁଇ ରାଜ୍ୟ ପ୍ରଶାସନର ପ୍ରଶଂସା କରିଛନ୍ତି ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିବାରୁ ସେ ଉଭୟ ରାଜ୍ୟ ସରକାରଙ୍କର ପ୍ରଶଂସା କରିଛନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏମ୍ପି ଅଫିସେସ୍ ମଧ୍ୟପ୍ରଦେଶରେ ସମସ୍ତ ରେଡ୍ଜୋନ୍ ଗୁଡ଼ିକରେ ରହିଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଖୋଲିବାକୁ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି

ଏତଦ୍ବ୍ୟତୀତ ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷାବୋର୍ଡ ଅବଶିଷ୍ଟ ପରୀକ୍ଷା ଗୁଡ଼ିକର କାର୍ଯ୍ୟଚୀ ପ୍ରକାଶ କରିଛି

ଫେସ୍ବୁକ୍ ଲାଇଭ ସେସନ୍ ମାଧ୍ୟମରେ ସେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଏହା 'ପଡ଼େ ଇଣ୍ଡିଆ' ଅନ୍ଲାଇନ୍ କାର୍ଯ୍ୟକ୍ରମକୁ ଆହୁରି ସୁଦୃତ୍ କରିବ ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥାର ବିକାଶରେ ଇଗ୍ନୋର ଭୂମିକାକୁ ସେ ପ୍ରଶଂସା କରିଛନ୍ତି ମନ୍ତ୍ରୀ କହିଛନ୍ତି ହିନ୍ଦୀ ଭାଷା କେବଳ ଭାରତରେ ନୁହେଁ ମରିସସ୍ ଫିକି ଓ ସୁରିନାମ୍ ଭଳି ବିଦେଶୀ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି

ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି

ସଂକ୍ରମଣରେ ଦୁଇଜଣ ଲୋକଙ୍କର ମୃତ୍ୟୁ ଘଟିଛି ଗଭ୍ ଏକ୍ସାମିନେସନ କର୍ମଚାରୀ ଓ ତାଲିମ ବିଭାଗ ଗର୍ଭବତୀ ମହିଳା କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ଯୋଗଦେବାରୁ ରିହାତି ପ୍ରଦାନ କରିଛି କର୍ମଚାରୀ ଓ ତାଲିମ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରାଯାଇଛି